ସୂଚନା ଯୋଗ୍ୟ ନିର୍ଯାତନା ଅଭିଯୋଗ ନେଇ ଡାକ୍ତର ହୋତାଙ୍କ ବଦଳି ଦାବିରେ କନିଷ ଡାକ୍ତରସଂଘ ଜେଡିଏ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା

ପରୀକ୍ଷା କେନ୍ଦ୍ର ଚାରିପାଖରେ ପେଟ୍ରୋଲିଂ କରାଯିବ

ମଙ୍ଗଳାବାଗ୍ ପୁଲିସ୍ ଘଟଶା ସ୍ଥଳରେ ପହଞି ଉତ୍ୟକ୍ତ କର୍ମୀଙ୍କୁ ବୁଝାସୁଝ କରିଥିଲେ ମଧ ସେମାନେ ପୁଲିସ୍କୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ

ବିଙ୍କାନର ପ୍ରଚାର ଓ ପ୍ରସାର ଏହି ଦିବସ ପାଳନର ମୂଳ ଲକ୍ଷ୍ୟ

କାତୀୟ ବିଙ୍କାନ ଏବଂ ବୈଷୟିକ ଯୋଗାଯୋଗ ପରିଷଦର ଅନୁମୋଦନ କ୍ରମେ ରମନୁ ଇଫେକ୍ଟର ଆବିଷ୍କାର ସ୍ଦୁତିରେ ଆକିର ଦିବସକୁ ଜାତୀୟ ବିଙ୍କାନ ଦିବସ ଭାବେ ପାଳନ କରାଯାଉଛି ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ସାନରେ ସ୍ୱତନ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି